ସିବିଆଇ ଚିଦାମ୍ଘରମ୍ ଆଇଏନ୍ଏକ୍ସ ମିଡିଆ ଗ୍ରୁପ୍ ଦୁର୍ନୀତି ମାମଲା ସହ ସଂପୃକ୍ତି ଅଭିଯୋଗରେ ସିବିଆଇ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ଙ୍କୁ ଗିରଫ୍ କରିଛି ଗତକାଲି ରାତିରେ ନ୍ତଆଦିଲ୍କୀର ଜୋରବାଗ୍ ସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଗିରଫ୍ କରାଯାଇଛି ଗିରଫ୍ କରାଯିବା ପରେ ତାଙ୍କୁ ସିବିଆଇ ସଦର କାର୍ଯ୍ୟାଳୟରେ ରଖାଯାଇଛି ଏବଂ ଆଜି ତାଙ୍କୁ କୋର୍ଟ୍ରେ ହାଜର କରାଯିବ ଦିଲ୍ଲୀ ହାଇକୋର୍ଟ ଶ୍ରୀ ଚିଦାୟରମଙ୍କ ଆଗୁଆ କାମିନ୍ ଆବେଦନକୁ ଗତ ମଙ୍ଗଳବାର ଦିନ ଖାରଜ କରିବା ପରେ ସିବିଆଇ ତାଙ୍କୁ ଖୋକୁଥିଲା

କିନ୍ତୁ ତାଙ୍କ ଆବେଦନ ଉପରେ ଗତକାଲି ତୁରନ୍ତ ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ମନା କରିଥିଲେ ଓ ଆସନ୍ତାକାଲି ଶୁଣାଣି କରିବାକୁ କହିଥିଲେ ଜଷ୍ଟିସ୍ ଏନ୍ଭି ରମଣ ଏମ୍ ଶାନ୍ତାନାଗୌଦର ଓ ଅଜୟ ରାସ୍ତୋଗୀଙ୍କ ଖଣ୍ଡପୀଠ ଗତକାଲି କହିଥିଲେ ଯେ ଆବେଦନ ତାଲିକାଭୁକ୍ତ ହୋଇନଥିବାରୁ ତୁରନ୍ତ ଶୁଣାଣି କରାଯାଇପାରିବନି ଶ୍ରୀ ଚିଦାୟରମ୍ଙ୍କ ଓକିଲ କପିଲ ଶିବଲ ଗତକାଲି ହିଁ ଶୁଣାଣି ପାଇଁ ଯୁକ୍ତି ଉପସ୍ଥାପନ କରିବାରୁ ଖଣ୍ଡପୀଠ ଏହା କହିଛନ୍ତି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ଯେ ଆବେଦନର ନକଲ ତାଙ୍କ ପାଖରେ ନାହିଁ ଏଣୁ ମୌଖିକ ଭାବେ ଉଲ୍ଲେଖ କରାଯାଇ ଆବେଦନ ଉପରେ ଶୁଣାଣି କରାଯାଇ ପାରିବ ନାହିଁ ଶ୍ରୀ ଚିଦାୟରମ୍ ଗତକାଲି ସନ୍ଧ୍ୟାରେ କଂଗ୍ରେସ ସଦର କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିବା ପରେ ତାଙ୍କୁ ଗିରଫ୍ କରାଯାଇଥିଲା ଗିରଫ୍କୁ ଏଡେଇବା ପାଇଁ ସେ ଉଦ୍ୟମ କରୁଥିବା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଶ୍ରୀ ଚିଦାୟରମ୍ ଖଣ୍ଡନ କରିଥିଲେ ଏବଂ କହିଥିଲେ ଯେ ଜାମିନ୍ ଆବେଦନ ପାଇଁ ରାତିସାରା ସେ ଓକିଲମାନଙ୍କ ସହ କାମ କରୁଥିଲେ ଶ୍ରୀ ଚିଦାୟରମ୍ ଅର୍ଥମନ୍ତ୍ରୀ ଥିଲାବେଳେ ଆଇଏନ୍ଏକ୍ସ ମିଡିଆ ଗ୍ରୁପ୍ ପାଇଁ ବିଦେଶୀ ପୁଞ୍ଜିନିବେଶ ଅନୁମତି ଦେବା କ୍ଷେତ୍ରରେ ଦୁର୍ନୀତି ସଂକ୍ରାନ୍ତରେ ତାଙ୍କୁ ହାକତରେ ରଖି କ୍ଷେରା କରିବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା ସିବିଆଇ କହିଛି ଗତବର୍ଷ ଜେରା ପାଇଁ ଶ୍ରୀ ଚିଦାୟରମଙ୍କୁ ଡକାଯାଇଥିଲା କିନ୍ତୁ ସେ ବୟାନ ରେକର୍ଡ ସକାଶେ ଆସିନଥିଲେ

ବିଜେପି କଂଗ୍ରେସ ଚିଦାମ୍ଘରମ୍ ଆଇଏନ୍ଏକୁ ମିଡିଆ ମାମଲାରେ ଗିରଫ୍ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାୟରମ୍ଙ୍କ ସମର୍ଥନରେ ଆଗକୁ ଆସିଥିବା କଂଗ୍ରେସର ପ୍ରମୁଖ ନେତାମାନଙ୍କୁ ବିଜେପି ସମାଲୋଚନା କରିଛି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବିଜେପି ମୁଖପାତ୍ର ଜିଭିଏଲ୍ ନରସିହ୍ମା ରାଓ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭାଦ୍ରାଙ୍କ ଭଳି ନେତାମାନେ ଯେଉଁଭଳି ଭାବରେ ତାଙ୍କୁ ସମର୍ଥନ କରିଛନ୍ତି ଏଥିରୁ ଜଣାପଡ଼ୁଛି ସେମାନଙ୍କର ଛତ୍ରଛାୟା ତଳେ ଏହି ଦୁର୍ନୀତି ଘଟିଛି ଏହି ବରିଷ୍ଣ କଂଗ୍ରେସ ନେତାଙ୍କ ବିରୁଦ୍ଧରେ ସିବିଆଇ ଏବଂ ଇଡିର କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ହେଉଥିବା ଅଭିଯୋଗକୁ ଖଖ୍ତନ କରି ଶ୍ରୀ ରାଓ କହିଛନ୍ତି ଉଚ୍ଚନ୍ୟାୟାଳୟ ଏହି ମାମଲାରେ ଶ୍ରୀ ଚିଦାୟରମ୍ଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ବର୍ଷ୍ଣନା କରିଛନ୍ତି ସେହିପରି ଆୟକର ମାମଲାରେ ତାଙ୍କ ବିରୁଦ୍ଧରେ ଚାଲିଥିବା ନ୍ୟାୟିକ ପ୍ରକ୍ରିୟାକୁ ଖାରଜ କରିବା ପାଇଁ ପି ଚିଦାମ୍ଘରମ୍ଙ୍କ ପୁତ୍ର କାର୍ଭି ଚିଦାୟରମ୍ କରିଥିବା ଆବେଦନକୁ ମାଡ୍ରାସ୍ ହାଇକୋର୍ଟ୍ ଅଗ୍ରାହ୍ୟ କରିଦେଇଛନ୍ତି ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ସଂଯୁକ୍ତ ଆରବ ଏମିରେଟ୍ ଓ ବାହାରିନ୍କୁ ଆଜିଠାରୁ ଯାତ୍ରା କରିବେ ପ୍ରଥମ ଦଫାରେ ଶ୍ରୀ ମୋଦୀ ଫ୍ରାନ୍ନ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ଙ୍କୁ ପ୍ୟାରିସ୍ରେ ସାକ୍ଷାତ କରି ବାଶିଜ୍ୟ ନିରାପତ୍ତା ଶକ୍ତିନିରାପତ୍ତା ସନ୍ତାସବାଦ ମୁକାବିଲା ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗ ଆଦି ଦ୍ୱିପକ୍ଷିୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ

ଫ୍ରାନ୍ସରେ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ ଆକାଶବାଣୀକୁ କହିଛନ୍ତି ଯେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫ୍ରାନ୍ସ ଆସୁଛନ୍ତି ଏବଂ ତାଙ୍କର ଏହି ଗସ୍ତ ଦୁଇଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ ଆମର ସମ୍ଭାଦଦାତା ଜଣାଇଛନ୍ତି ଶ୍ରୀ ମୋଦୀଙ୍କର ଏହି ଗସ୍ତ ଦ୍ୱାରା ସାଇବର ନିରାପତ୍ତା ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ସାଇବର ନିରାପତ୍ତା ସଂକ୍ରାନ୍ତ ମିଳିତ ଉନ୍ନୟନ ମୂଳକ ପ୍ରକଳ୍ପ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ଦ୍ୱିପକ୍ଷିୟ ଆଳୋଚନା ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇ ପାରିବ

ସେଠାରେ ତାଙ୍କୁ ସେ ଦେଶର ପ୍ରତିଷ୍ଠାତାଙ୍କ ନାମରେ ଦିଆଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ଅଡର ଅଫ୍ ଜୟେଦ୍ ପୁରସ୍କାର ପ୍ରଦାନ କରାଯିବ ବାହାରିନ୍କୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ପୁନରୁଦ୍ଧାର ହୋଇଥିବା ମାନାମା ସ୍ଥିତ କୃଷ୍ଣଙ୍କ ମନ୍ଦିରକୁ ମଧ୍ୟ ଶ୍ରୀ ମୋଦୀ ଉଦ୍ଘାଟନ କରିବେ ବାହାରିନ୍ ଯୁବରାଜଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିବେ

ଫ୍ରାନ୍କର ବୈଦେଶିକ ମନ୍ତ୍ରୀ ଜିନ୍ ୟେଭେସ୍ ଲି ଡ୍ରିୟାନ୍ ଏକ ବିବୃଭିରେ କହିଛନ୍ତି ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଭାରତ ଓ ପାକିସ୍ତାନ ଦ୍ୱିପକ୍ଷିୟ କଥାବାର୍ତ୍ତା ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିବା ଉଚିତ୍ ବୋଲି ତାଙ୍କ ଦେଶର ସବୁବେଳେ ମତ ରହିଆସିଛି ଉଭୟ ଦେଶ ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ଉଦ୍ୟମ ଜାରି ରଖିବାକୁ ଫ୍ରାନ୍ସ ମତ ଦେଇଛି ବିବୃତ୍ତିରେ ଆହୁରି କୁହାଯାଇଛି ଦୁଇ ଦେଶ ଏଭଳି କାର୍ଯ୍ୟାନୁଷାନରୁ ନିବୃତ୍ତ ରହିବା ଆବଶ୍ୟକ ଯାହା ପରିସ୍ଥିତିକୁ ଅଧିକ ଗମ୍ଭୀର କରିବ

ଜେ ଆଣ୍ଡ କେ ସିଚ୍ୟୁଏସନ୍ କାଶ୍ମୀର ଉପତ୍ୟକାରେ ଗତକାଲି କୌଣସି ଅପ୍ରୀତିକର ଘଟଣା ଘଟିଥିବାର ରିପୋର୍ଟ ମିଳିନଥିବା ବେଳେ ଜାଞ୍ଗୁ କାଶ୍ମୀରର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି ସେଷ୍ଟ୍ରାଲ୍ ରେଞ୍ଜର ଡିଆଇଜି ଭିକେ ବିର୍ଡି ଓ କାଶ୍ୱୀର ରେଞ୍ଜର ସ୍କୁଲ୍ ଶିକ୍ଷା ନିର୍ଦ୍ଦେଶକଙ୍କ ସହିତ ଶ୍ରୀନଗରଠାରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଡକୁର ସଇଦ୍ ଶେହେରିସ୍ ଅସ୍ଗର୍ କହିଛନ୍ତି ଜାମ୍ମୁ ଡିଭିଜନ୍ର ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ ଚାଲୁଥିବା ବେଳେ କୌଣସି ଆଇନ୍ଶୃଙ୍ଖଳା ପରିସ୍ଥିତି ଦେଖା ଦେଇନାହିଁ ତେବେ କାଶ୍ମୀର ଉପତ୍ୟକାରେ କାଁ ଭାଁ କେତେକ ସାମାନ୍ୟ ଘଟଣା ଘଟିଥିବା ବେଳେ ସ୍ଥାନୀୟ ଭାବେ ସେଗୁଡ଼ିକର ସମାଧାନ କରିନିଆଯାଇଛି

ଗତକାଲି ସେବି ବୋର୍ଡ୍ ଦ୍ୱାରା ଗୃହିତ ଇନ୍ସାଇଡର୍ ଟ୍ରେଡିଂ ନିଷିଦ୍ଧ ନିୟମ ଅଧୀନରେ ସୂଚନା ଗ୍ରହଣ ବ୍ୟବସ୍ଥା ସଂକ୍ରାନ୍ତ ନୂଆ ଆଇନ୍ରେ ଏହା ଉଲ୍ଲେଖ କରାଯାଇଛି ତଦନ୍ତରେ ସହଯୋଗ ପାଇଁ ଛୋଟକାଟିଆ ଭୁଲଭଟକା କରାଯାଇଥିବା କ୍ଷେତ୍ରରେ କ୍ଷମା ପ୍ରଦାନ କିୟା ସମାଧାନ ପାଇଁ ମଧ୍ୟ ଏହି ନୂଆ ଆଇନ୍ରେ ପ୍ରସ୍ତାବ ରହିଛି ସେବି ପକ୍ଷରୁ ସୂଚନା ପ୍ରଦାନକାରୀ ସୁରକ୍ଷା କାର୍ଯ୍ୟାଳୟ ମଧ୍ୟ ଖୋଲାଯିବ ଏହି କାର୍ଯ୍ୟାଳୟ ସୂଚନାଗୁଡ଼ିକର ସତ୍ୟାସତ୍ୟ ଏବଂ ସୂଚନା ପ୍ରଦାନ କରାଯାଇଥିବା ଫର୍ମଗୁଡ଼ିକର ପଞ୍ଜିକରଣ ଓ ପ୍ରକ୍ରିୟା ଆଦିକୁ ତନଖି କରିବ ସ୍କାର୍ଟ୍ ସିଟି ଡେଭଲପର ଓ ପୌରପାଳିକାଗୁଡ଼ିକ ପାଇଁ ପାଣ୍ଡି ସଂଗ୍ରହ ସକାଶେ 'ମୁନିବଣ୍ଡ' ଜାରି କ୍ଷେତ୍ରରେ କୋହଳ ନୀତି ଅବଲମ୍ଭନ କରାଯିବା ବିଷୟ ମଧ୍ୟ ଏହି ନିୟମରେ ସ୍ଥାନ ପାଇଛି

ଆକାଶବାଣୀ ପକ୍ଷରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଏହି ଖେଳର ଧାରାବିବରଣୀ ପ୍ରସାରିତ ହେବ ଏହାଛଡ଼ା ଆକାଶବାଣୀର ରାଜଧାନୀ ଏଫ୍ଏମ୍ ରେନ୍ବୋ ସମେତ ଅନ୍ୟାନ୍ୟ ଅତିରିକ୍ତ ଫ୍ରିକ୍ୟୁଏନ୍ନୀ ତଥା ପ୍ରସାରଭାରତୀର ୟୁଟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି ଧାରାବିବରଣୀ ଉପଳହ୍ସ ହେବ